ସେହିପରି ଖାଲି ପଡ଼ିଥିବା ଅନ୍ୟ ଦୁଇଟି ସଭ୍ୟ ପଦବୀରେ ହାଇକୋର୍ଟର ବିଚାରପତିଙ୍କୁ ନିଯୁକ୍ତି ଦେବା ସକାଶେ ସ୍ଥିର କରାଯାଇଛି

ପୁଶି ଥରେ ଢେଙ୍କାନାଳଂ କମଳାଙ୍ଗ ହାତୀ ମୃତ୍ୟୁ ମାମଲାରେ ଗୁରୁବାର ଜଷିସ୍ ଆଦର୍ଶ କୁମାର ଗୋଏଲ୍ଙ୍ ଖଣ୍ତପୀଠରେ ଶୁଶାଶି ହୋଇଛି

ହାତୀଙ୍କ ସୁରକ୍ଷାପାଇଁ ଜଙ୍ଗଲ ବିଭାଗ ଯେଉଁସବୁ ଯୋଜନା ପ୍ରସ୍ତୁତ କରୁଛନ୍ତି ସେହି ଯୋଜନାରେ ଏହି ଅର୍ଥରାଶିକୁ ବିନିଯୋଗ କରାଯିବ ବୋଲି ଏନ୍ଜିଟି କହିଛନ୍ତି

ଆକି ମଧ୍ୟ କିଲ୍ଲାପାଳ ଓ ଅନ୍ୟାନ କୋର୍ଟ କଜେରି ବନ୍ଦ୍ ରହିଛି

ପରେ ପୀଡ଼ିତା ଜଣକର ସ୍ୱାସ୍ଥ୍ୟାସ୍ଥାରେ ଅବନତି ହେବାରୁ ତାଙ୍କୁ କୋରାପୁଟ ମେଡିକାଲ୍ କଲେଜରେ ଭର୍ଉ କରାଯାଇଥିଲା ତେବେ ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି